ଦିଲ୍ଲୀ ମେଟ୍ରୋର ମାଗେଣ୍ଟା ଲାଇନ୍ଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ମୋଦି ଏହି ଚାଳକବିହୀନ ଟ୍ରେନ୍ ସେବାର ଉଦ୍ଘାଟନ କରିଛନ୍ତି ଏହାଦ୍ୱାରା ଗମନାଗମନ କ୍ଷେତ୍ରରେ ଏକ ନୃତନ ଅଧ୍ୟାୟ ସୂଷ୍ଟି ହେବ ଚାଳକ ବିହୀନ ଟ୍ରେନ୍ଗୁଡ଼ିକ ସମ୍ପର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହାଦ୍ୱାରା ମନୁଷ୍ୟକୃତ ତ୍ରୁଟିର ପରିସମାପ୍ତି ହୋଇପାରିବ ଏହି ଟ୍ରେନ୍ଟି ପଣ୍ଟିମ ଜନକପୁରୀରୁ ବଟାନିକାଲ ଗାର୍ଡେନ ମଧ୍ୟରେ ଚଳାଚଳ କରିବ ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ୍ ଲାଇନ୍ରେ ଚାଳକ ବିହୀନ ଟ୍ରେନ୍ସେବା ସମ୍ପର୍ଷ୍ଣ କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ଯୋଜନା ରହିଛି ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ଏକକ ମୋବିଲିଟି କାର୍ଡ୍ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଦ୍ରୁତ ସହରୀକରଣ କାର୍ଯ୍ୟ ହାସଲ କରିବା କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକୁ ସୁଯୋଗରେ ପରିଣତ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରଗୁଡ଼ିକର ବିକାଶ କରାଯିବା କାର୍ଯ୍ୟକୁ ସୁଶାସନ ମାଧ୍ୟମରେ ତ୍ୱରିତ କରାଯାଇପାରିଛି

ମଧ୍ୟବର୍ଗର ନାଗରିକମାନଙ୍କର ଜୀବନଶୈଳୀରେ ଉନ୍ନତି ସହ ସେମାନଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି

ଏହି ଟ୍ରେନ୍ଟି ମହାରାଷ୍ଟ୍ରର ସାଙ୍ଗେଲାଠାରୁ ପଣ୍ଟିମବଙ୍ଗର ଶାଲିମାର୍ ମଧ୍ୟରେ ଯାତ୍ରା କରିବ ଏହି ଟ୍ରେନ୍ ସେବାଦ୍ୱାରା ଫୁଲକୋବି କ୍ୟାପ୍ସିକମ୍ ବନ୍ଧାକୋବି ସଜନା ଛୁଇଁ ଲଙ୍କା ପିଆଜ ଭଳି ପନିପରିବା ଏବଂ ଅଙ୍ଗୁର କମଳା ଡାଳିମ୍ବ କଦଳୀ ଏବଂ ଆତ ଆଦି ଫଳ ପରିବହନ କରାଯିବ

ଏହି ଅବସରରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ରେଳମନ୍ତ୍ରୀ ପିୟୁଷ ଗୋୟଲ୍ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି

ସେହି ଟ୍ରେନ୍ଟି ଦେବଲାଲିରୁ ଦାନପୁର ମଧ୍ୟରେ ଆରମ୍ଭ କରାଯାଇଥିଲା ପରେ ତାହାକୁ ମୁଜାଫରପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି

ପିଏମ୍ ଜେଟ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପିର ବରିଷ୍ଣ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ମନେ ପକାଇଛନ୍ତି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱର୍ଗତ ଜେଟ୍ଲୀ ଜଣେ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ସେ ମଧ୍ୟ ଜଣେ ଉଚ୍ଚକୋଟୀର ଆଇନ୍ଜୀବୀ ବିଦ୍ୱାନ ଗୁଣି ମଣିଷ ଥିଲେ ସେ ଦେଶର ବିକାଶ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ତାଙ୍କର ସ୍କତିଚାରଣ କରିବା ଅବସରରେ କହିଛନ୍ତି ଫାର୍ମର୍ସ ଟକ୍ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଆଉ ଏକ ପର୍ଯ୍ୟାୟ ବୈଠକ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି

ଦିଲ୍ଲୀର ସିଙ୍ଘୁ ବର୍ଡ଼ର୍ଠାରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ ଏହା କହିଛନ୍ତି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ଯ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍କଭି ନେଇଛନ୍ତି ଗତ ଗୁରୁବାର ଦିନ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ପତ୍ର ଲେଖି ସାନି ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ୍ କହିଛନ୍ତି କୃଷକମାନଙ୍କ ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ସମାଧାନ ଆଲୋଚନା ମାଧ୍ୟମରେ କରାଯିବା ଲାଗି ସରକାର ସର୍ବଦା ପ୍ରତିଶ୍ରତିବଦ୍ଧ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସମୟ ଓ ଦିନ ଧାର୍ଯ୍ୟ କରିବା ନିମନ୍ତେ ଶ୍ରୀ ଅଗ୍ରୱାଲ୍ କୃଷକ ସଙ୍ଗଠନଗୁଡ଼ିକୁ ଆହ୍ୱାନ କରିଥିଲେ

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଏହି ମକ୍ତ୍ରିଲର ଉଦ୍ଦେଶ୍ୟ ହେଉଛି ଆଗକୁ କରାଯିବାକୁ ଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ବାନର ମୁକାବିଲା ସହ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ଟଚନା ଦିଆଯାଇଛି ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରରେ ଟୀକାକରଣ ଅଭିଯାନର ପରିଚାଳନାକାରୀମାନଙ୍କୁ ଆବଶ୍ୟକୀୟ ଅନୁଭୂତି ହାସଲ ହୋଇପାରିବ ଏହି ଡ୍ରାଇରନ୍ ବେଳେ ଆଗକୁ ହେବାକୁ ଥିବା ଟୀକାକରଣ ସମୟରେ ବିଭିନ୍ନ ସମ୍ଭାବ୍ୟ ସମସ୍ୟାଗୁଡ଼ିକୁ ପ୍ରତିହତ କରିବା ନେଇ ଯୋଜନା ପ୍ରସ୍ତୁତ କରାଯିବ କରୋନା ଇଂଲଣ୍ଡ ଇଲଣ୍ଡର ଦକ୍ଷିଣ ଭାଗରେ ଥିବା ହସ୍କିଟାଲ ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି ସେଠାରେ କିଛିଦିନ ହେଲା ନୂତନ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ହସ୍କିଟାଲ ଗୁଡ଼ିକରେ ଭିଡ଼ ବଢୁଛି ଗତକାଲି ଲଣ୍ଡନରେ ଆମ୍ଭୁଲାନ୍ନ ସେବା କ୍ଷେତ୍ରରେ ରେକର୍ଡ ସୃଷ୍ଟି ହୋଇଛି

କ୍ଷୟଶଙ୍କର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କର କତାର ଗସ୍ତ ଅବସରରେ ସେଠାରେ ବ୍ୟବସାୟିକ ନେତୃବର୍ଗଙ୍କୁ ଭାରତରେ ଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି ଡକ୍କର ଜୟଶଙ୍କର ଏକ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ଦୋହାରେ ପହଞ୍ଚଥିଲେ ସେଠାରେ ସେ ତାଙ୍କ କାର୍ଯ୍ୟକ୍ରମ ଭାରତ କତାର ବାଣିଜ୍ୟ ରାଉଣ୍ଡ ଟେବୁଲ ବୈଠକରୁ ଆରମ୍ଭ କରିଛନ୍ତି ବୈଦେଶିକ ମନ୍ତ୍ରୀ ଦୁଇଦେଶ ମଧ୍ୟରେ ରହିଥିବା ବ୍ୟବସାୟିକ ସହଭାଗିତାକୁ ଦୃଢ଼ କରିବା ପାଇଁ କତାରର ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କରିଛନ୍ତି ସେଠାରେ ଥିବା ବ୍ୟବସାୟୀ ଗୋଷୀଙ୍କୁ ଆମ୍ନିର୍ଭର ଭାରତ ଯୋଜନାରେ ଭାରତରେ ରହିଥିବା ନୃତନ ସୁଯୋଗ ସମ୍ପର୍କରେ ଅବଗତ କରାଇଥିବା ଟ୍ୱିଟ୍ କରି ଜଣାଇଛନ୍ତି କତାର ଶିଳ୍ପ ଏବଂ ଚାମ୍ଭର ଅଫ୍ କମର୍ସର ଅଧ୍ୟକ୍ଷ ସେଖ୍ ଖଶିଫା ଓ କତାରି ବ୍ୟବସାୟ ସଂଘର ଅଧ୍ୟକ୍ଷ ସେଖ୍ ଫୈକଲଙ୍କୁ ଧନ୍ୟବାଦ କଶାଇଛନ୍ତି ସେ କତାର କାତୀୟ ସଂଗ୍ରହାଳୟ ପରିଦର୍ଶନ କରି ଭାରତ ଓ କତାର ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ବିଷୟରେ ଅବଗତ ହୋଇଥିଲେ ପୂର୍ବରୁ ଗୁଜୁରାଟ ସହିତ କତାରର ବାଣିଜ୍ୟିକ ସମ୍ପର୍କ ରହିଥିଲା ବୋଲି ସେ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ପରେ ସେ ସେଠାରେ ଥିବା ଭାରତୀୟ ସମୁଦାୟଙ୍କ ସହ କୋଭିଡ ନାଇଷ୍ଟିନ୍ ସମସ୍ୟାର ମୁକାବିଲା ଦିଗରେ ସେମାନେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ କୋଭିଡ ନାଇଷ୍ଟିନ୍ ମୁକାବିଲା କ୍ଷେତ୍ରରେ ସେମାନଙ୍କର ଭୂମିକାର ସେ ପ୍ରଶଂସା କରିଥିଲେ ଏକ ନୃତନ ଭାରତ ଗଠନ କରିବା ଦିଗରେ ସହଯୋଗ କରିବାକୁ ସେ କତାରରେ ଥିବା ଭାରତୀୟମାନଙ୍କୁ ଆହ୍ୱାନ କରିଥିଲେ ଏହି ଗସ୍ତ ଅବସରରେ ସେ କତାରର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡକୁର ଜୟଶଙ୍କର ଏହା ପ୍ରଥମ କତାର ଗ୍ରସ୍ତ

ଅଷ୍ଟ୍ରେଲିଆ ତା'ର ଦ୍ୱିତୀୟ ଇନିଂସ୍ରେ ଭାରତୀୟ ବୋଲର ମାନଙ୍କର ଶାଣିତ ବୋଲିଂର ଶିକାର ହୋଇଥିଲା

ଅଷ୍ଟ୍ରେଲିଆର ବ୍ୟାଟୁମ୍ୟାନ୍ କାମ୍ରନ ଗ୍ରୀନ୍ ଓ ପ୍ୟାଟ୍ କମିନ୍ କ୍ରିକ୍ରେ ଅପରାଜିତ ଅଛନ୍ତି